ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭର୍ଚୁଆଲ ପ୍ରଚାର କରିବେ ବୋଲି ଜଶାପଡିଛି ଡିଜିଟାଲ ପ୍ଲାଟଫର୍ମରେ ଆସନ୍ତକାଲି ତିର୍ତୋଲର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ସେ ପ୍ରଚାର କରିବେ

ଏଥିପାଇଁ ଷ୍ଟାର କ୍ୟାମ୍ମେନର ତାଲିକା ମଧ୍ୟ ଜାରି କରାଯାଇଛି

ବାଲେଶ୍ୱର ସଦର ନିର୍ବାଚନରେ କେନ୍ଦ୍ରମନ୍ତୀ ପ୍ରତାପ ଷଡଙ୍ଙୀ ଗୋଲଖ ମହାପାତ୍ର ସତ୍ୟଜିତ ମିଶ୍ର ଉମାକାନ୍ତ ମହାପାତ୍ର ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି

ଚଳିତବର୍ଷ ଏହି ଦିବସର ବାର୍ତ୍ତା ରହିଛି 'ସତର୍କ ଭାରତ ସମୂଦ୍ଧ ଭାରତ' ରାକ୍ୟର ବିଭିନ୍ତ ସ୍ସାନରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ଖବର ଆମର ହସ୍ତଗତ ହୋଇଛି

ପୂର୍ବରୁ ସିବିଆଇ କୋର୍ଟ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତୀ ଦିଲ୍ଲୀପ ରାୟଙ୍କ ସମେତ ମନ୍ତଶାଳୟର କିଛି ବରିଷ୍ ଅଧିକାରୀଙ୍କୁ ତିନିବର୍ଷ ଲେଖାଏଁ ଜେଲଦଶ୍ତାଦେଶ ଶ୍ରଶାଇଥିଲେ ତେବେ ଏହା ବିରୁଦ୍ଧରେ ଶ୍ରୀ ରାୟ ଦିଲ୍ଲୀ ହାଇକୋର୍ଟଙ୍ଙ ଦ୍ୱାରସୁ ହୋଇଥିଲାବେଳେ ଆଜି କୋର୍ଟ ସେହି ଆଦେଶକ୍ ସସ୍ପେଣ୍ଡ କରିଥିବା ଜାତୀୟ ଗଣମାଧ୍ଧମରେ ଚର୍ଚ୍ଚା ଜୋର ଧରିଛି

ବର୍ମାଟ୍ିକ୍ ଉଡ୍ ଉପରେ ର୍ପା ଚାଦର ଲଗାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଗଣମାଧ୍ଧମକୁ କହିଛନ୍ତି

ତେବେ ଜୟବିଜୟ ଦ୍ୱାର କଳାହାଟ ଦ୍ୱାର ଓ ବେହେରଣ ଦ୍ୱାରକୁ ଆସନ୍ତା ରଥଯାତ୍ରା ସମୟରେ ଶ୍ରୀକୀଉମାନେ ଶ୍ରୀଗୁଖିଚା ମନ୍ଦିରରେ ଥିବାବେଳେ ରୂପା ଛାଉଣୀ କାର୍ଯ୍ୟ କରାଯିବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି

ପ୍ରତ୍ନତତ୍ତ୍ ବିଭାଗ ଟିମ୍ ମହାଲକ୍ଷୀ ଓ ବିମଳାଙ୍କ ମନ୍ଦିରର ମଧ ଅନୁଧାନ କରିଛନ୍ତି